ଆକି ଗୃହରେ ସ୍ୱାଭାବିକ ଭାବେ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା ଚାଲିଛି ରାକ୍ୟରେ କୁଷକମାନଙ୍କ ଆୟ ଦ୍ୱିଗୁଶିତ ହୋଇଛି

ଗୋପବନ୍ଧୁ ଭବନରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ରାଜ୍ୟବ୍ୟାପି ରକ୍ତଦାନ ଶିବିରମାନ ଅନୁଷିତ ହେଉଛି

ଟିକଟ କିଶିଥିବା ଭକ୍ତମାନେ ଦକ୍ଷିଶଦ୍ୱାର ଦେଇ ଭିତରେ ପ୍ରବେଶ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବେ

ଏଥପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବାକୁ ପଡ଼ିବ ଆଜି କେବଳ ଦୁଇଘକ୍ଷା ପାଇଁ ନବଯୌବନ ଦର୍ଶନର ସୁଯୋଗ ମିଳିଛି

ନବଯୌବନ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି

ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ ନୀତି ନିର୍ଘକ୍ କରାଯାଇଛି ଗତକାଲିଠାରୁ ପୁରୀ ସହରରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି ଅନ୍ୟପକ୍ଷରେ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ରଥଯାତ୍ରା ପାଇଁ ଆକି ପୁରୀ ରିଜର୍ଭ ପୋଲିସ୍ ପଡ଼ିଆରେ ରଥଟଶାର ମକ୍ତ୍ରିଲ୍ ଅନୁଷ୍ଠିତ ହୋଇଯାଇଛି ବରିଷ ପୁଲିସ୍ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ମକ୍ ଡ୍ରିଲ୍ କରାଯାଇଛି ସେହିପରି ରଥଖଳାରେ ରଥ ନିର୍ମାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଚି

ଆଜି ରଥରେ ପ୍ରଭା ଓ କଳସ ଲଗାଯିବ ସେହିପରି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ରଥ ଉପରେ ଦରଜୀ ସେବକମାନେ କନା ପକାଇବେ ଆସନ୍ତାକାଲି ଉଭା ଯାତ୍ରା ଅନୁଷ୍ପିତ ହେବ

ସ୍ନାନପୂର୍ଶ୍ୱିମା ପରେ ରାଜବୈଦ୍ୟମାନଙ୍କ ଦ୍ୱାରା ଗୁପ୍ତ ଉପଚାର ପରେ ଶ୍ରୀଜୀଉମାନେ ସଂପୂର୍ଶ୍ଡ ସୁସ୍ ହୋଇଛନ୍ତି ଚତୁର୍କ୍ଷାମର୍ତ୍ଭିଙ୍କୁ ମଝି ମନ୍ଦିର ମଧ୍ୟରେ ନବଯୌନବ ବେଶରେ ସଜିତ କରାଯାଇଛି

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକୁର ସର୍ବଶ ବିବେକ ଏମ୍ ଏହାକୁ ଉନ୍କୋଚନ କରିଛନ୍ତି

ଉପକୁଳ ଓ ପଣ୍ଟିମ ଓଡ଼ିଶା ଅପେଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣର ବର୍ଷା ଜାରି ରହିଛି

ଟ୍ରେନ୍ ବାତିଲ ସମ୍ୟଲପୁର ରେଳ ମଣ୍ଡଳରେ ଝାରସୁଗୁଡ଼ା ସିଂଗାପୁରରୋଡ଼ ସେକସନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ କେତେକ ଟ୍ରେନକୁ ବାତିଲ କରାଯାଇଛି